ପ୍ରଧାନମନ୍ତ୍ରୀ ଆଜି ଦେଶକୁ ଖୋଲାରେ ଶୌଚମୁକ୍ତ ଘୋଷଣା କରିବେ

ଏହି ଉପଲକ୍ଷେ ଦେଶର ବିଭିନ୍ନ ଭାଗରେ ଓ ବିଦେଶରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ମହାତ୍ମାଗାନ୍ଧିଙ୍କର ସମାଧିପୀଠ ନୂଆଦିଲ୍ଲୀସ୍ଥିତ ରାଜଘାଟଠାରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଲୋକସଭା ବାଚସ୍କତି ଓମ୍ ବିର୍ଲା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ବହୁ କେନ୍ଦ୍ରମନ୍ତୀ ବିକେପି ନେତା ଏଲ୍କେ ଆଡ୍ବାନୀ ଓ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ରା ବାପୁଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଅହଜ୍ଞଦାବାଦର ସାବରମତି ଆଶ୍ରମ ଗ୍ରସ୍ତ କରି' ଆଶ୍ରମକୁ' ଥରେ ବ୍ୟବହାର କରି ଫିଙ୍ଗାଯାଉଥିବା ପ୍ଲାଷ୍ଟିକ୍ମୁକ୍ତ କରିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ଗତ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ବାର୍ତ୍ତା ଦେଇ ମହାତ୍ଲାଗାନ୍ଧି ସମଗ୍ର ବିଶ୍ୱପାଇଁ ଆଦର୍ଶ ହୋଇ ରହିଛନ୍ତି ଓ ବିଶ୍ୱର ଲୋକମାନଙ୍କୁ ସାମ୍ପ୍ରଦାୟିକ ସଦ୍ଭାବନା ଭେଦଭାବର ବିଲୋପ ଓ ମହିଳାମାନଙ୍କର ଉତ୍ଥାନ ଆଦି ମନ୍ତ ଦେଇଛନ୍ତି ବୋଲି କହିଥିଲେ ବିଜେପି ସଭାପତି ଅମିତ୍ ଶାହା ଆଜି ନୂଆଦିଲ୍ଲୀରେ ବିକେପିର ଦେଶବ୍ୟାପୀ ଗାନ୍ଧି ସମ୍ପର୍କ ଯାତ୍ରାର ଶ୍ରଭାରମ୍ଭ କରିବେ ଏହି ଅବସରରେ ସେଠାରେ ପାର୍ଟିର ବହ୍ର ନେତା ଓ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ

ଶ୍ରୀ ଶାହା ଦିଲ୍ଲୀର ଶାଲିମାର୍ବାଗ୍ଠାରେ ଉଦ୍ବୋଧନ ଦେବା ପରେ ଗାନ୍ଧି ସଙ୍କଳ୍ପ ଯାତ୍ରାର ଶ୍ରଭାରମ୍ଭ କରିବେ ଏହି ଅଭିଯାନରେ ସ୍ୱଚ୍ଛତା ସରଳ ମନୋଭାବ ଖଦିର ବ୍ୟାପକ ବ୍ୟବହାର ଓ ଅହିଂସା ଭଳି ମହାତ୍ମାଗାନ୍ଧିଙ୍କର ନୀତିଗୁଡ଼ିକ ବିଷୟରେ ପ୍ରଚାର କରାଯିବ ବିଜେପି କାର୍ଯ୍ୟକାରୀ ସଭାପତି କେପି ନଡ୍ଡା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବ୍ଡେକର ଓ ଦିଲ୍ଲୀର ସମସ୍ତ ବିଜେପି ଏମ୍ପି ତଥା ପାର୍ଟି ନେତାମାନେ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ଗାନ୍ଧି ସଙ୍କଳ୍ପ ଯାତ୍ରାରେ ଯୋଗଦେବେ

ପାଟି ନେତା ରାହୁଲ୍ ଗାନ୍ଧି ଦିଲ୍ଲୀରେ ଏକ ପଦଯାତ୍ରାରେ ଅଂଶଗ୍ରହଣ କରିବେ ପାର୍ଟିର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଏହି ପଦଯାତ୍ରାର ଆୟୋଜନ କରାଯାଇଛି ଗାନ୍ଧିଜୀଙ୍କ ଜୟନ୍ତୀ ଉପଲକ୍ଷେ ପାର୍ଟି ସପ୍ତାହେବ୍ୟାପୀ ଅନେକ କାର୍ଯ୍ୟକ୍ରମ ପାଳନ କରିବ

ଗ୍ଲୋବାଲ୍ ଷ୍ଟୁଡେଣ୍ଟ୍ ସୋଲାର୍ ଆସେମ୍ଲି କାର୍ଯ୍ୟକ୍ରମର ଅଂଶସ୍ୱରୂପ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେବେ ଯାହା ଏକ ଗିନିଜ୍ ବିଶ୍ୱ ରେକର୍ଡ଼ ହେବ ଗୁଜରାତ୍ରେ ଅହଜ୍ଞଦାବାଦ ଓ ଅନ୍ୟାନ୍ୟ ଭାଗରେ ଗାନ୍ଧିଜୀଙ୍କ କୟନ୍ତୀ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ବାଚସ୍କତି ଓମ୍ ବିର୍ଲା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧି ବିକେପି ନେତା ଏଲ୍କେ ଆଡ଼ବାନୀ ରାଜସଭା ବିରୋଧୀ ଦଳ ନେତା ଗୁଲାମ୍ ନବୀ ଆଜାଦ୍ ଓ ଆହୁରି ଅନେକ ନେତା ପାର୍ଲାମେଣ୍ଟ୍ର ସେକ୍ଷ୍ଟ୍ରାଲ୍ ହଲ୍ଠାରେ ମହାତ୍ମାଗାନ୍ଧି ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଆସାମରେ ବିଭିନ୍ନ ସରକାରୀ ବିଭାଗଦ୍ୱାରା କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଇଛି ମୁମ୍ୟାଇରେ ମଶିଭବନଠାରେ ଭଜନଗାନ ଓ ଚରଖା ଚାଳନା କାର୍ଯ୍ୟକ୍ରମ କରାଯାଉଛି ମହାତ୍ମାଗାନ୍ଧି ସେଠାରେ କିଛି ସମୟ ରହିଥିଲେ ବିଦେଶରୁ ଗାନ୍ଧିଜୀଙ୍କ ଜୟନ୍ତ୍ରୀ ପାଳନର ଖବରମାନ ଆସି ପହଞ୍ଚୁଛି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମାସିଂହେ ଏହି ଉପଲକ୍ଷେ ଏକ ସ୍କାରକୀ ଡାକଟିକଟ ଉନ୍ଗୋଚନ କରିବେ ପାଲେଷ୍ଟାଇନ୍ ମଧ୍ୟ ମହାତ୍ଗାନ୍ଧିଙ୍କ ଜୟନ୍ତୀ ପାଳନ ପାଇଁ ଏକ ସ୍କାରକୀ ଡାକଟିକଟ ଉନ୍କୋଚନ କରିଛି ଭାରତ ପାଇଁ ଫ୍ରାନ୍ସ ରାଷ୍ଟ୍ରଦୂତ ଏମାନୁଏଲ୍ ଲେନେଇନ୍ କହିଛନ୍ତି ଏହି ଐତିହାସିକ ଦିବସରେ ଫ୍ରାନ୍ସ ଭାରତ ସହ ମିଶି ମହାତ୍ମାଗାନ୍ଧିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି

ସେଠାରେ ଅବସ୍ଥିତ ଭାରତର ହାଇ କମିଶନ୍ଦ୍ୱାରା ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଯେଉଁଥିରେ ପ୍ରଖ୍ୟାତ ନୃତ୍ୟାଙ୍ଗନା ଓ ନୃତ୍ୟଗୁରୁ ତଥା ଆଇସିସିଆର୍ ସ୍କଲାର୍ ଶର୍ମିଳା ବାନାର୍ଜୀ ଏକ ନୃତ୍ୟ କାର୍ଯ୍ୟକ୍ରମ ପରିବେଶଣ କରିଛନ୍ତି ଏଥିରେ ମହାତ୍କାଗାନ୍ଧିଙ୍କ ଜୀବନୀ ଉପରେ ଆଲୋକପାତ କରାଯାଇଛି ବାଂଲାଦେଶର ବହୁ ସ୍କୁଲ୍ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ବାଂଲାଦେଶ ଶିକ୍ଷା ମନ୍ତ୍ରୀ ଦିପୁ ମୋନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟଘାଟସ୍ଥିତ ଶାସ୍ତିଜୀଙ୍କ ସମାଧ୍ୟପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି

ଫିଟ୍ ଇଣ୍ଡିଆ ପ୍ଲଗ୍ ରନ୍ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଆଜି ଗାନ୍ଧି ଜୟନ୍ତୀ ଅବସରରେ ନ୍ନଆଦିଲ୍ଲୀର ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ଠାରେ ଫିଟ୍ ଇଣ୍ଡିଆ ପୁଗ୍ ଦୌଡ଼ର ଶୁଭାରମ୍ଭ କରିଥିଲେ ବିଜେପି ସାଂସଦ ମନୋଜ ତିୱାରୀ କୁସ୍ତି ପ୍ରତିଯୋଗୀ ବଜରଙ୍ଗ ପୁନିଆ କବି ଅଶୋକ ଚକ୍ରଧର ଓ ଆହୁରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କର ଭାଷଣକୁ ଏକ ମିଥ୍ୟା କଥା ବୋଲି ଜଣେ ସରକାରୀ ମୁଖପାତ୍ର ଦର୍ଶାଇଛନ୍ତି ସେ କହିଛନ୍ତି ଅର୍ଦ୍ଧସତ୍ୟ ଓ ଲଗାତାର ଭାବେ ମିଥ୍ୟା କଥା କହି ପାକିସ୍ତାନ ସନ୍ତାସବାଦ ଉପରେ ଏହାର କାର୍ଯ୍ୟକଳାପଠାରୁ ଅନ୍ୟତ୍ର ଦୃଷ୍ଟି ଆକର୍ଷଣ କରିବାକୁ ପ୍ରଚେଷ୍ଟା କରୁଛି ଏହାବ୍ୟତୀତ ପାକିସ୍ତାନ ଜନ୍ମୁ କାଶ୍ମୀରରେ ସନ୍ତାସବାଦକୁ ସମର୍ଥନ କରିଆସୁଛି ସେ କହିଛନ୍ତି ଜନ୍ମୁ କାଶ୍ମୀରରେ ଲୋକମାନେ ସ୍ୱଭାବିକ ଭାବେ ସମସ୍ତ କାର୍ଯ୍ୟ କରିଆସ୍ବଛନ୍ତି ଓ ଦେଶର ନାଗରିକମାନଙ୍କ ସମେତ ସାମ୍ବାଦିକ ତଥା ଅନ୍ୟମାନେ ରାଜ୍ୟର ଯେକୌଣସି ସ୍ଥାନକୁ ନିର୍ବିଘୁରେ ଯାଇଆସି ପାରୁଛନ୍ତି

ଜେକେ ଲିଡର୍ସ ଜନ୍ମୁ କାଶ୍ମୀରରେ ବ୍ଲକ୍ ଡେଭ୍ଲପ୍ମେଣ୍ଟ କାଉନ୍ସିଲ୍ ନିର୍ବାଚନ ପୂର୍ବରୁ ରାଜ୍ୟ ପ୍ରଶାସନ ଜନ୍ମୁ ଅଞ୍ଚଳର ବିଭିନ୍ନ ବିରୋଧି ଦଳଗୁଡ଼ିକର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ ଅବସ୍ଥାରୁ ମୁକ୍ତ କରିଛି ନିର୍ବାଚନ ପ୍ରର୍ବରୁ ସେହି ନେତାମାନେ ସେମାନଙ୍କର ରାଜନୈତିକ କାର୍ଯ୍ୟକଳାପ କରିବାପାଇଁ ଏହି ପଦକ୍ଷେପ ନିଆଯାଇଛି ଗୃହବନ୍ଦୀରୁ ମୁକ୍ତ ହୋଇଥିବା ନେତାମାନଙ୍କ ମଧ୍ୟରେ ନ୍ୟାସନାଲ୍ କନ୍ଫରେନ୍ସ କଂଗ୍ରେସ ନ୍ୟାସନାଲିଷ୍ଟ ପାନ୍ରର୍ସ ପାର୍ଟି ଓ କମ୍ମୁ ଡିଭିଜନ୍ର ଅନ୍ୟ ରାଜନୈତିକ ଦଳଗୁଡ଼ିକର ନେତାମାନେ ଅଛନ୍ତି

ଜମ୍ମୁ ଅଞ୍ଚଳର ସେହି ନେତାମାନଙ୍କୁ ସେମାନଙ୍କ ଅଞ୍ଚଳର ଥାନାଗୁଡ଼ିକ ମାଧ୍ୟମରେ ଏ ବିଷୟରେ ଜଣାଇ ଦିଆଯାଇଛି ବିହାର ଫ୍ଲଡ୍ ବିହାରରେ ପୁନ୍ପୁନ୍ ନଦୀବନ୍ଧରେ ଦୁଇଟି ଘାଇ ସୃଷ୍ଟି ହେବାରୁ ରାଜ୍ୟର ବନ୍ୟା ପରିସ୍ଥିତି ଆହୁରି ଖରାପ ହୋଇପଡ଼ିଛି

ସେହିଭଳି ଗଙ୍ଗା ଓ ସୋନ୍ ନଦୀର ଜଳସ୍ତର ବୃଦ୍ଧି ପାଇଚାଲିଛି ଏହି ନଦୀଗୁଡ଼ିକର ବନ୍ୟାଜଳ ଅନେକ ଅଞ୍ଚଳରେ ମାଡ଼ିଯାଇଛି

ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର ବନ୍ୟାପ୍ଲାବିତ ଅଞ୍ଚଳଗୁଡ଼ିକୁ ଗସ୍ତ କରି ରାଜ୍ୟ ସରକାର ଲୋକମାନଙ୍କୁ ଯଥାସ୍ୟବ ସହାୟତା ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି ହେଲିକପ୍ଟରଗୁଡ଼ିକୁ ଲୋକମାନଙ୍କୁ ଉଦ୍ଧାର କରିବା ଓ ରିଲିଫ୍ ଯୋଗାଇବା କାର୍ଯ୍ୟରେ ମୁତ୍ୟନ କରାଯାଇଛି

ବାଂଲାଦେଶରେ କ୍ଷମତାକୁ ଆସିବାପରେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ବାର ଲାଗି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଭାରତକ୍ତ ଏହା ତାଙ୍କର ପ୍ରଥମ ଗସ୍ତ ତାଙ୍କ ଗସ୍ତ ସମୟରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍ କରିବେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବେ ଦୁଇଦେଶର ପ୍ରଧାନମନ୍ତ୍ରୀ ଭିଡିଓ ଲିଙ୍କ୍ ମାଧ୍ୟମରେ ତିନୋଟି ଦ୍ୱିପକ୍ଷୀୟ ପ୍ରକଳ୍ପକୁ ଉଦ୍ଘାଟନ କରିବେ ଭାରତ ଅର୍ଥନୈତିକ ଶିଖର ବୈଠକରେ ମଧ୍ୟ ବାଂଲାଦେଶ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ